ଓଡ଼ିଶା ସଂସ୍କୃତି ପ୍ରତି ତାଙ୍କର ଅଗାଧ ଋଚି ଥିଲା

ଅନ୍ୟପକ୍ଷରେ ଦେଶରେ ଟିକା ଅଭାବ ନେଇ ହେଉଥିବା ଅଭିଯୋଗକୁ କେନ୍ଦ ସ୍ୱାସ୍ଥ୍ୟମନ୍ତୀ ଡକ୍କର ହର୍ଷବର୍ଦ୍ଧନ ଖଶ୍ତନ କରିଛନ୍ତି

ଛତିଶଗଡ଼ ପଟୁ ଓଡ଼ିଶା ପ୍ରତି ଅଧିକ ବିପଦ ଆଶଙ୍କାରେ ଏଭଳି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି

କଟକ ଭୁବନେଶ୍ୱର ସମେତ ରାକ୍ୟର ବିଭିନ୍ ସ୍କାନରେ ଏହି କାଳବେଶାଖୀର ପ୍ରଭାବ ଦେଖବାକୁ ମିଳିଛି